ପିଏମ୍ କେରଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଶ୍ୱର ବିକାଶରେ ସହାୟକ ହେବାର କ୍ଷମତା ଭାରତ ନିକଟରେ ରହିଛି

ଶ୍ରୀ ମୋଦି କହିଛନ୍ତି ପର୍ଯ୍ୟଟନ ଭିଭିଭ୍ରମିର ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି କେରଳରେ ଅନ୍ତର୍ଜାତୀୟ କ୍ରଜ୍ ଟର୍ମିନାଲ୍ 'ସାଗରିକା'ର ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି କ୍ରକ୍ ଟର୍ମିନାଲ୍ ଏହାର ଏକ ଅନନ୍ୟ ଉଦାହରଣ ଏହା ପର୍ଯ୍ୟଟକଙ୍କ ପାଇଁ ଉଭୟ ସୁବିଧା ସୁଯୋଗ ଓ ଆରାମଦାୟକ ଅନୁଭୂତି ଆଶିଦେବ ବିଶ୍ୱରେ ଦେଖାଦେଇଥିବା ମହାମାରୀ ପରିସ୍ଥିତି ଯୋଗୁଁ ଲୋକମାନେ ଦେଶ ବାହାରକୁ ନ ଯାଇ ସ୍ଥାନୀୟ ଅଞ୍ଚଳରେ ବୁଲିବାକୁ ପସନ୍ଦ କରୁଛନ୍ତି ଏହାକୁ ଏକ ଅନନ୍ୟ ସୁଯୋଗ ଭାବେ ଗ୍ରହଣ କରି ଆଗେଇ ଚାଲିଲେ ଏହା ସ୍ଥାନୀୟ ପର୍ଯ୍ୟଟନ ଶିଳ୍ପ ପାଇଁ ଜୀବନ ଜୀବିକା ଯୋଗାଇ ଦେବାରେ ସାହାଯ୍ୟ କରିବ କେରଳରେ ଆଜି ବିଭିନ୍ନ ବିକାଶମୂଳକ ପ୍ରକଚ୍ଚର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଉପକୂଳବର୍ତ୍ତୀ ଅଞ୍ଚଳ ଉତ୍ତର ପୂର୍ବ ଓ ପାର୍ବତ୍ୟାଞ୍ଚଳର ବିକାଶ ପାଇଁ ସରକାର ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି

ଉତ୍ସବରେ କେରଳ ରାଜ୍ୟପାଳ ଅରିଫ୍ ମହମ୍ମଦ ଖାନ୍ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ପିଏମ୍ ତାମିଲ୍ନାଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାମିଲ୍ନାଡୁ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏଥିସହ ଜଳ ସଂରକ୍ଷଣ ପ୍ରକ୍ରିୟା ଆପଣାଇବା ଏବଂ ଇତିହାସରେ ରେକର୍ଡ଼ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ କରିଥିବାରୁ ସେ ତାମିଲ୍ନାଡୁର କୃଷକମାନଙ୍କୁ ପ୍ରଶଂସା କରିଛନ୍ତି

ପ୍ରାଚୀନ କବି ଅବୟାର୍କ ଉକ୍ତିକୁ ଉଦ୍ଧାର କରି ସେ କହିଛନ୍ତି ଯେତେବେଳେ କୁଷିକ୍ଷେତ୍ରର ଉନ୍ନତି ହୁଏ ସେତେବେଳେ ରାଷ୍ଟ୍ର ମଧ୍ୟ ଉନ୍ନତି କରିଥାଏ ସେ କହିଛନ୍ତି ଦେଶ ପ୍ରତି ବୂନ୍ଦା ଜଳରୁ ଶସ୍ୟ ଉତ୍ପାଦନ କରିବା ଉପରେ ଗୁରୁତ୍ୱ ଦେବ

ଏହି ଅବସରରେ ପ୍ରଧାନମନ୍ତ୍ରୀ ପୁଲ୍ୱାମା ଆକ୍ରମଣରେ ଶହୀଦ୍ ହୋଇଥିବା ବୀର ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଆତ୍କନିର୍ଭର ଯୋଜନା ମାଧ୍ୟମରେ ଆଧୁନିକ ପ୍ରତିରକ୍ଷା କ୍ଷେତ୍ର ସୃଷ୍ଟି କରିବାପାଇଁ ଲକ୍ଷ୍ୟ ରଖିଛନ୍ତି ସେ କହିଛନ୍ତି ଭାରତ ଶାନ୍ତିରେ ବିଶ୍ୱାସ କରେ କିନ୍ତୁ ରାଷ୍ଟ୍ରର ସାର୍ବଭୌମତ୍ୱକୁ ରକ୍ଷା କରିବାପାଇଁ କୌଣସି ବି ମୂଲ୍ୟ ଦେବାକୁ ପଛଘୁଞ୍ଚା ଦେବ ନାହିଁ ଭାରତୀୟ ମହ୍ୟଜୀବୀମାନଙ୍କୁ ସୁରକ୍ଷା ଦେବାପାଇଁ ସରକାର ସବୁ ପ୍ରକାର ଉଦ୍ୟମ କରିବେ ବୋଲି ଶ୍ରୀ ମୋଦି ଆଶ୍ୱାସନା ଦେଇଛନ୍ତି ସେ କହିଛନ୍ତି ବର୍ତ୍ତମାନ ଶ୍ରୀଲଙ୍କା ଜେଲ୍ରେ କୌଣସି ଭାରତୀୟ ମହ୍ୟଜୀବୀ ବନ୍ଦୀ ନାହାନ୍ତି

ଶ୍ରୀ ମୋଦି ଚେନ୍ନାଇ ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟର ଉଦ୍ଘାଟନ କରିବା ସହ ୱାସରମ୍ୟାନ୍ପେଟ୍ ରୁ ୱିଙ୍କୋ ନଗର ପର୍ଯ୍ୟନ୍ତ ପାସେଞ୍ଜର ସେବାର ଶୁଭାରମ୍ଭ କରିଛନ୍ତି

ଏଥିସହ ପ୍ରଧାନମନ୍ତ୍ରୀ ଚେନ୍ନାଇ ବିଚ୍ ଓ ଆଟ୍ଟିପଟୁ ମଧ୍ୟରେ ରେଳ ଲାଇନ୍ର ଶୁଭାରମ୍ଭ କରିଛନ୍ତି

ଆଇଆଇଟି ମାଡ୍ରାସ୍ରେ ଡିସ୍କଭରୀ କ୍ୟାମ୍ପସ୍ର ମଧ୍ୟ ଶିଳାନ୍ୟାସ କରିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେନ୍ନାଇରେ ପହଞ୍ଚିବା ପରେ ତାମିଲ୍ନାଡୁ ରାଜ୍ୟପାଳ ବନ୍ୱାରୀ ଲାଲ୍ ପୁରୋହିତ ମୁଖ୍ୟମନ୍ତ୍ରୀ ଏଡ଼ାପାଡ଼ି ପାଲାନୀସ୍ୱାମୀ ଓ ଉପମ୍ରଖ୍ୟମନ୍ତ୍ରୀ ଓ ପନିର୍ସେଲ୍ଭମ୍ ଭବ୍ୟ ସ୍ୱାଗତ ଜଣାଇଥିଲେ

ପୁଲ୍ୱାମା ଲେଥ୍ପୋରାରେ ଜନ୍ମ ଶ୍ରୀନଗର ଜାତୀୟ ରାଜପଥରେ ସିଆର୍ପିଏଫ୍ମାନଙ୍କ ଏକ ଗାଡ଼ି ଯାଉଥିବାବେଳେ ସନ୍ତ୍ରାସବାଦୀମାନେ ଆତ୍କଘାତୀ ବିଫ୍ଜୋରଣ ଘଟାଇଥିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ଭାରତ କେବେ ମଧ୍ୟ ସେମାନଙ୍କର ସାହସ ଓ ବଳିଦାନକୁ ଭୁଲି ପାରିବ ନାହିଁ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ପୁଲ୍ୱାମା ଶହୀଦ୍ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସେ କହିଛନ୍ତି ଭାରତ କେବେ ମଧ୍ୟ ସେମାନଙ୍କ ସେବାକୁ ଭୁଲିବ ନାହିଁ ଶ୍ରୀ ସିଂହ କହିଛନ୍ତି ଶହୀଦ୍ଙ୍କ ପରିବାର ସହ ଆମେ ସବ୍ରବେଳେ ଛିଡ଼ାହୋଇ ରହିଛୁ

ଅନ୍ୟପକ୍ଷରେ ଦେଶରେ କରୋନାକନିତ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଡିଜିଟାଲ୍ ମାଧ୍ୟମରେ ଦେୟ ପୈଠ ଅପେକ୍ଷା ସମୟ ହ୍ରାସ ଇନ୍ଧନ ସଞ୍ଚୟ ବୃଦ୍ଧି ଏବଂ ଟୋଲ୍ ପ୍ଲାଜାଗ୍ରଡ଼ିକରେ ସହଜରେ ଯାତାୟତ କରିବାପାଇଁ ଏହି ପଦକ୍ଷେପ ହାତକୁ ନିଆଯାଇଛି

ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ ଜାନୁୟାରୀ ମାସରୁ ଯାନବାହନଗୁଡ଼ିକରେ ଫାସ୍ଟ୍ୟାଗ୍ ଲଗାଇବାପାଇଁ ବାଧ୍ୟତାମଳକ କରାଯାଇଛି

କାତୀୟ ରାଜପଥର ମାଦାପୁରମ ନିକଟରେ ଏକ ମିନିବସ୍ ଓ ଲରି ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୂର୍ଘଟଣା ଘଟିଛି ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦ୍ରୁଖପ୍ରକାଶ କରିଛନ୍ତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ସମବେଦନା ଜଣାଇବା ସହ ରାଷ୍ଟ୍ରପତି ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଉପରାଷ୍ଟ୍ରପତି ଏହି ଘଟଣାରେ ଦ୍ରୁଖପ୍ରକାଶ କରିବା ସହ ନିକଟ ସମ୍ପର୍କୀୟଙ୍କୁ ସମବେଦନା ଜଣାଇଛନ୍ତି

ଭାକୁନେସନ୍ କୋଭିଡ ନାଇଷ୍ଟିନ୍ ଟିକାକରଣ ଅଭିଯାନ କ୍ଷେତ୍ରରେ ଭାରତ ଆଉଏକ ସଫଳତା ହାସଲ କରିଛି

ସ୍ୱାସ୍ଥ୍ୟସେବା କର୍ମଚାରୀ ଓ ଆଗଧାଡିର କରୋନା ଯୋଦ୍ଧାମାନେ ଟିକା ନେବାପାଇଁ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି